ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଆହ୍ପାନକୁ ସମ୍ପଖୀନ ହେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ଏବଂ ଏହି ବୈଶ୍ୱିକ ମହାମାରୀକୁ ପ୍ରତିହତ କରିବା ଲାଗି ପ୍ରତିଜ୍ଞାବଦ୍ଧ ଗତକାଲି ହରିଆଣାର ଗୁରଗାଓଁଠାରେ କେନ୍ଦୀୟ ସଶସ୍ତ ପ୍ରଲିସ୍ ବାହିନୀ ପକ୍ଷର୍ ଆୟୋଜିତ ଏକ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ଏହି ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଭାରତ ସଫଳତାର ସହ ସଂଗ୍ରାମ କରୁଛି ଏହି ମହାମାରୀ ପ୍ରଭାବରେ ଯେତେବେଳେ ବିଶ୍ୱର ଅନେକ ବିକଶିତ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା ପ୍ରଭାବହୀନ ହୋଇଥିଲା ସେହି ସମୟରେ ଭାରତ ଭଳି ଏକ ବିଶାଳ ଦେଶରେ ଏହାକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୂଢ଼ ନେତୃତ୍ୱ ଏବଂ ଏହି ଅଭିଯାନରେ ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ଏହି ସଫଳତା ମିଳିଛି ବୋଲି ଶ୍ରୀ ଶାହା କହିଛନ୍ତି ସେ କହିଛନ୍ତି ଦେଶର ନିରାପତ୍ତା ଲାଗି ମୁତୟନ ହୋଇଥିବା ଯବାନମାନେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବିଭିନ୍ନ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଯବାନମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବଜାର ରେଳ ଷ୍ଟେସନ୍ରେ ମୁତୟନ କରାଯାଇଛି ଏହାଛଡ଼ା ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ସ୍ଥିତିରେ ସ୍ଥାନୀୟ ପୁଲିସ୍କୁ ସହାୟତା କରିବା ଲାଗି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଗହଳି ସ୍ଥାନରେ ମଧ୍ୟ ମୁତୟନ କରାଯାଇଛି କେବଳ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ନୁହେଁ ବର୍ଚ କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ମଧ୍ୟ ଚାଲିଥିବା ସଂଗ୍ରାମରେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଯବାନମାନେ ନିଜର ଜୀବନକୁ ବିପନ୍ନ କରି ସାମିଲ କରିଥିବାରୁ ଏହା ସମଗ୍ର ଦେଶ ତଥା ବିଶ୍ୱ ସମ୍ମୁଖରେ ଉଦାହରଣ ପାଲଟିଛି ଏଥିଲାଗି ସେ ସିଏପିଏଫ୍ର ଏହି କରୋନା ଯୋଦ୍ଧା ଯବାନମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ଓ କପ୍ରୋରେଟ୍ ବ୍ୟାପାର ମନ୍ତ୍ରଶାଳୟ ଅଧୀନସ୍ଥ ଆତ୍ମନିର୍ଭର ଭାରତ ପ୍ୟାକେକ୍ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି

ଏହି ମର୍ମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନେସ୍ୟାନାଲ୍ ଇନ୍ଫର୍ମାଟିକ୍ସ ସେଷ୍ଟର୍ ଏନ୍ଆଇସିକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି ଏନ୍ଆଇସି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ରକୁ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏକ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ଯେ ଜାତୀୟ ଇଲେକ୍ରୋନିକ୍କ ଟୋଲ୍ ସଂଗ୍ରହ ଏନ୍ଇଟିସିକୁ 'ବାହନ' ପୋର୍ଟାଲ୍ ସହିତ ସମ୍ପୂର୍ଣ୍ଣ ରୂପେ ସମନ୍ୱିତ କରାଯିବାରେ ସଫଳତା ମିଳିଛି

ଏହାଫଳରେ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଆଇସିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଫ୍ୟାଷ୍ଟଟ୍ୟାଗ୍ ମାଧ୍ୟମରେ ସେମାନେ ନୂଆ ଯାନବାହନ ପଞ୍ଜିକରଣ କରିବା ସମୟରେ ସମସ୍ତ ପ୍ରକାର ସୂଚନା ସଂଗ୍ରହ କରିବା ନିହାତି ଆବଶ୍ୟକ ସେହିଭଳି ଜାତୀୟ ପରମିଟ୍ ଅଧୀନରେ ଯେଉଁସବୁ ଗାଡ଼ିଗୁଡ଼ିକ ଦେଶରେ ଚଳାଚଳ କରୁଛି ସେଗୁଡ଼ିକୁ ଫିଟ୍ନେସ୍ ସାର୍ଟିଫିକେଟ୍ ପ୍ରଦାନ ସମୟରେ ମଧ୍ୟ ଏହି ସବୁ ତଥ୍ୟାବଳୀକୁ ସୁନଶ୍ଚିତ କରିବା ଜରୁରୀ ବୋଲି ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି

ମାତ୍ର ବ୍ୟାଙ୍କ୍ ଜମାଖାତା ସହ ସମନ୍ୱୟ କିମ୍ବା ନାଗରିକମାନଙ୍କ ଦ୍ୱାରା ତାହାକୁ ଏଡ଼ାଇ ଦିଆଯିବାକୁ ଏବେ ସମ୍ପର୍ଣ୍ଣ ରୂପେ ବନ୍ଦ କରାଯିବ ସୂଚନା ଯୋଗ୍ୟ ଯେ ଫ୍ୟାସ୍ଟ୍ୟାଗ୍ର ଫିଟ୍ମେଷ୍ଟକୁ ସୁନିଶ୍ଚିତ କରିବା ସହ ଜାତୀୟ ରାଜମାର୍ଗ ଫି' ପ୍ଲାଜା ଅତିକ୍ରମ କରିବା ସମୟରେ ସେହିସବୁ ଯାନବାହନଗୁଡ଼ିକ ଫ୍ୟାସ୍ଟ୍ୟାଗ୍ ଇଲେକ୍ରୋନିକ୍ ମିଡିୟମ୍ ଅଫ୍ ଫ୍ୟାସ୍ଟ୍ୟାଗ୍ ପେମେଣ୍ଟ ବ୍ୟବସ୍ଥା ବ୍ୟବହାର କରିବେ ଏବଂ ଏଥିପାଇଁ କୌଣସି ପ୍ରକାର ନଗଦ ରାଶି କାରବାରକୁ ଏଡ଼ାଇ ଦିଆଯାଇଛି

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିଛି

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ତାଙ୍କ ମନ୍ତ୍ରିମଣ୍ଡଳର ସହଯୋଗୀ ମନ୍ତ୍ରୀ ସାଂସଦ ଓ ବିଧାୟକମାନଙ୍କୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ଦେଖିବା ସହ ବନ୍ୟା ସ୍ଥିତି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୌହାଟୀଠାରେ ଗତ ସନ୍ଧ୍ୟାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ସୋନୱାଲ୍ ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଫାଟର ମରାମତିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି

କେତେକ ଜାତୀୟ ଉଦ୍ୟାନ ସହ ଜୀବଜନ୍ତୁମାନେ ଥିବା ଅଭୟାରଣ୍ୟରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି